ଅର୍ଥମନ୍ତୀ କହିଛନ୍ତି ଯେ ତ୍ରୟୋଦଶ ଅର୍ଥ କମିଶନଙ୍ଙ ସ୍ପାରିଶରେ ଓଡ଼ିଶାକୁ ଯେଉଁ ପରିମାଣ ଅର୍ଥ ମିଳିଥିଲା ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶରେ ତା'ଠାରୁ କମ୍ ମିଳିବାକୁ ଯାଉଛି ଆକି ବିଧାନସଭାରେ ଜାତିର ପିତା ମହାମ୍

ଆମ ଦେଶ ଭାରତ ହେଉଛି ବିଶ୍ୱରେ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ଓ ସୁରକିତ ସ୍ଚାନ

ତେବେ କେବଳ ବାଘ ସୁରକ୍ଷା ନୁହେଁ ବରଂ ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ଦାୟିତ୍ୱ ବୋଲି ମୋଦି କହିଛନ୍ତି

ସେହିପରି ଆଜି ପ୍ରସିଦ୍ଧ ଶୈବକ୍ଷେତ୍ର ସ୍ବବର୍ଷପୁର ଜିଲ୍ଲାର ପ୍ରମୁଖ ଶିବାଳୟଗୁଡ଼ିକ ଉସବମୁଖର ହୋଇଉଠିଛି

କିନ୍ତୁ ଏହି ବ୍ୟକ୍ତି ଜଣକ ସାଇକୋ କିଲର କି ନା ତାହା ଏଯାଏଁ ସ୍ବଷ୍ ହୋଇନାହିଁ

ଫଳରେ ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଓୟୁଏଟି କୃଷି ବିଭାଗର ଛାତ୍ରଛାତ୍ରୀମାନେ ଉଦ୍ୟାନ କୃଷି ଛାତ୍ରଛାତ୍ରୀଙ୍କ ଦାବିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ସରକାରୀ ଉଦ୍ୟାନ ବିଭାଗ ଅଧିକାରୀ ପଦବୀ ପାଇଁ ସଂରକ୍ଷଣ ଦାବିକୁ ସେମାନେ ବିରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ତାଙ୍କ ପ୍ରତି ପକ୍ଷପାତିତା କରିଥିବା ସେମାନେ ଅଭିଯୋଗ କରିଛନ୍ତି

ଫଳରେ ଗତ ଦୁଇଦିନ ହେବ ବିଭିନ୍ନ ସ୍ଚାନରେ ବର୍ଷା ଲାଗିରହିଛି

ଆସନ୍ତା ଏକସପ୍ତାହ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଲାଗିରହିବ